ନୂଆ ସରକାରଙ୍କର ସମଷ୍ଟିଗତ ଭାରତ ଗଠନ ଆଭିମୁଖ୍ୟକୁ ସେ ଆଲୋକପାତ କରିଛନ୍ତି ଆସନ୍ତାକାଲି ଆନ୍ତର୍ଜାତିକ ଯୋଗଦିବସ ପାଳନ କରାଯିବ

ପ୍ରେଜ୍ ଆଡ୍ରେସ୍ ରାଷ୍ଟ୍ରପତି ରାମନାଥ କୋବିନ୍ଦ କହିଛନ୍ତି ଲୋକମାନଙ୍କ ଆଶା ଆକାଂକ୍ଷା ପୂରଣ କରିବା ପାଇଁ ଏକ ମଜବୁତ୍ ନିରାପଦ ସମୃଦ୍ଧ ଏବଂ ସମଷ୍ଟିଗତ ଅଭିବୃଦ୍ଧି ହାସଲକାରୀ ଭାରତ ଗଠନ ଦିଗରେ ସରକାର ଆଗେଇ ଚାଲିଛନ୍ତି ସବ୍ କା ସାଥ୍ ସବ୍ କା ବିକାଶ ଏବଂ ସବ୍ କା ବିଶ୍ୱାସ ଭାବଧାରା ଦ୍ୱାରା ଅନୁପ୍ରାଣୀତ ହୋଇ ସରକାର ଏହି ଯାତ୍ରାପଥରେ ଚାଲିଛନ୍ତି ପାର୍ଲାମେଣ୍ଟର ଉଭୟ ସଭାଗୃହର ମିଳିତ ଅଧିବେଶନରେ ଉଦ୍ବୋଧନ ଦେଲାବେଳେ ଶ୍ରୀ କୋବିନ୍ଦ କହିଛନ୍ତି କେନ୍ଦ୍ର ସରକାର ପ୍ରଥମ ଦିନରୁ ହିଁ ଲୋକମାନଙ୍କର ଦୁଃଖଦୁର୍ଦ୍ଦଶା ଦୂର କରି ଓ କୁଶାସନ ହଟାଇ ସବୁ ପ୍ରକାର ଅତ୍ୟାବଶ୍ୟକୀୟ ସୁବିଧା ସୁଯୋଗ ସହ ଦେଶବାସୀଙ୍କର ଜୀବନରେ ଉନ୍ନତି ଆଣିବା ପାଇଁ ସରକାର ପ୍ରତିଶ୍ରତିବଦ୍ଧତା ପ୍ରକାଶ କରିଛନ୍ତି ସେ କହିଛନ୍ତି ପ୍ରଥମଥର ପାଇଁ ଅର୍ଦ୍ଧାଧିକ ସାଂସଦ ନିର୍ବାଚିତ ହୋଇଛନ୍ତି ଏବଂ ବହୁସଂଖ୍ୟକ ମହିଳା ସାଂସଦ ନିର୍ବାଚିତ ହେବା ଏଥର ଏକ ରେକର୍ଡ ବୋଲି ବିବେଚନା କରାଯାଉଛି ସେ କହିଛନ୍ତି ଗୁରୁଦେବ ରବୀନ୍ଦ୍ରନାଥ ଟାଗୋରଙ୍କର ଆଦର୍ଶକୁ ନୂଆ ଭାରତ ଆଗେଇ ନେବ ଏବଂ ଶ୍ରୀ ନାରାୟଣ ଗୁରୁଙ୍କ ଦ୍ୱାରା ଅନୁପ୍ରାଣୀତ ହୋଇ ଦେଶ ପ୍ରଗତୀ ପଥରେ ଆଗେଇ ଚାଲିଛି ସରକାରଙ୍କ ଉଦ୍ୟମଗୁଡ଼ିକ ସଂକ୍ରାନ୍ତରେ ଉଲ୍ଲେଖ କରିବାକୁ ଯାଇ ଶ୍ରୀ କୋବିନ୍ଦ କହିଛନ୍ତି ଦେଶର ପ୍ରତ୍ୟେକ କୃଷକଙ୍କୁ ପ୍ରଧାନମନ୍ତ୍ରୀ କିଶାନ୍ ସମ୍ମାନନୀଧି ଯୋଗାଇ ଦେବାକୁ ନିଷ୍ପଭି ନିଆଯାଇଛି

ମହିଳାମାନଙ୍କୁ କ୍ଷମତାପନ୍ନ କରିବା ସରକାର ଅଗ୍ରାଧିକାର ଦେଉଥିବା ବିଷୟ ଉଲ୍ଲେଖ କରି ସେ କହିଛନ୍ତି ଏହାଦ୍ୱାରା ସମାଜ ଓ ଅର୍ଥନୀତିରେ ବିକାଶ ସାଧିତ ହୋଇପାରିବ

ପାର୍ଲାମେଣ୍ଟ ଆଡଜର୍ଣ୍ଣ ଲୋକସଭା ଓ ରାଜ୍ୟସଭାର ମିଳିତ ଅଧିବେଶନରେ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଅଭିଭାଷଣ ନକଲ ସଭାଗୃହରେ ଉପସ୍ଥାପିତ ହେବା ପରେ ଉଭୟ ସଭାର କାର୍ଯ୍ୟଧାରାକୁ ଆଜି ଦିନକ ପାଇଁ ମୁଲତବୀ ରଖାଯାଇଛି ନାଇଡୁ ରାଜ୍ୟସଭା ଉପରାଷ୍ଟ୍ରପତି ତଥା ରାଜ୍ୟସଭା ଅଧ୍ୟକ୍ଷ ଏମ୍ ଭେଙ୍କୟା ନାଇଡୁ ପାର୍ଲାମେଣ୍ଟର ସଭା କାର୍ଯ୍ୟ ସୁରୁଖୁରୁରେ ପରିଚାଳିତ ଦିଗରେ ସବୁ ରାଜନୈତିକ ଦଳର ସହଯୋଗ ଲୋଡ଼ିଛନ୍ତି ନୂଆଦିଲ୍ଲୀ ସ୍ଥିତ ତାଙ୍କ ବାସଭବନରେ ଆୟୋଜିତ ଏକ ମଧ୍ୟାହୁ ଭୋଜିସଭାରେ ଶ୍ରୀ ନାଇଡ଼ୁ ଲୋକମାନଙ୍କ ଆଶାଆକାଂକ୍ଷା ପୂରଣ ପାଇଁ ପ୍ରାଧାନ୍ୟ ଦେବା ସକାଶେ ରାଜ୍ୟସଭାର ସାଂସଦମାନଙ୍କୁ ଆହ୍ୱାନ ଜଣାଇଛନ୍ତି ସଭାଗୃହର ସମ୍ମାନ ଓ କାର୍ଯ୍ୟଧାରା ଅକ୍ଷୁର୍ଣ୍ଣ ରଖିବା ପାଇଁ ସର୍ବୋତ୍ତମ ସଂସଦୀୟ ପରମ୍ପରା ବଜାୟ ରଖିବାକ୍ ସେ ପରାମର୍ଶ ଦେଇଛନ୍ତି

ଯୋଗାଭ୍ୟାସ ଦ୍ୱାରା ମିଳୁଥିବା ବିଭିନ୍ନ ଉପକାର ସଂକ୍ରାନ୍ତରେ ସଚେତନତା ସୃଷ୍ଟି ଲାଗି ଏହି ଦିବସ ପାଳନ କରାଯାଉଛି

ଭାରତରେ ମୁଖ୍ୟ ଯୋଗ ଉହବ ରାଞ୍ଚିରେ ପାଳନ କରାଯିବ ଯେଉଁଠି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଅଂଶଗ୍ରହଣ କରିବେ

ରାଜଧାନୀ ଦିଲ୍ଲୀରେ ମୁଖ୍ୟ ଯୋଗ ଉହବ ରାଜପଥରେ ହେବ ଆୟୁଷ ମନ୍ତ୍ରଣାଳୟର ସହଯୋଗରେ ନୂଆଦିଲ୍ଲୀ ପୌର ପରିଷଦ ପକ୍ଷରୁ ଏହି ଯୋଗ ପ୍ରଦର୍ଶନୀର ଆୟୋଜନ କରାଯାଇଛି

ଆୟୁଷ ମନ୍ତ୍ରଣାଳୟ ପକ୍ଷରୁ ପ୍ରକାଶିତ ଏକ ଇସ୍ତାହାରରେ କୁହାଯାଇଛି ଗୁଜରାଟ ଲାଇଫ୍ ମିଶନ୍ର ସ୍ୱାମୀ ରାଜଶ୍ରୀ ମୁନୀ ଇଟାଲୀର ଶ୍ରୀମତୀ ଆଷ୍ଟ୍ରୋନିଏଟା ରୋଜୀ ମୁଙ୍ଗେର୍ ସ୍ଥିତ ବିହାର ସ୍କୁଲ୍ ଅଫ୍ ଯୋଗ ଏବଂ ଜାପାନ୍ର ଜାପାନ୍ ଯୋଗ ନିକେତନକୁ ଏଇ ପୁରସ୍କାର ଦିଆଯିବ

ଦ୍ୱିତୀୟ ଆନ୍ତର୍ଜାତିକ ଯୋଗଦିବସ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଚଣ୍ଡିଗଡ଼ଠାରେ ଏହି ପୁରସ୍କାର ଦେବାଲାଗି ଘୋଷଣା କରିଥିଲେ

ସେଣ୍ଟର ବିହାର ବିହାରରେ ମସ୍ତିଷ୍କ ଜ୍ୱର ବ୍ୟାପିଥିବା ଜିଲ୍ଲାଗୁଡ଼ିକରେ ଆଠଟି ଅତ୍ୟାଧୁନିକ ଜୀବନ ରକ୍ଷାକାରୀ ବ୍ୟବସ୍ଥା ସଂପନ୍ନ ଆମ୍ଭୁଲାନ୍ଦ ଯୋଗାଇ ଦେବାକୁ କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରୀ ଡକ୍ଟର ହର୍ଷ ବର୍ଦ୍ଧନ ନିର୍ଦ୍ଦେଶ ଦେଇଛନ୍ତି

ତୁରନ୍ତ ରୋଗୀମାନଙ୍କୁ ଚିହ୍ନଟ କରିବା ପାଇଁ ଦୈନନ୍ଦିନ ଭିତ୍ତିରେ ସର୍ବେକ୍ଷଣ ଓ ତଦାରଖ କରିବାକୁ ରାଜ୍ୟ ସରକାରଙ୍କୁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ସେ କହିଛନ୍ତି ଘରକୁ ଘର ଯାଇ ରୋଗୀମାନଙ୍କୁ ଚିହ୍ନଟ କରିବା ଏବଂ ଆକ୍ରାନ୍ତ ରୋଗୀମାନଙ୍କୁ ନିକଟସ୍ଥ ସ୍ୱାସ୍ଥ୍ୟ କେନ୍ଦ୍ରରେ ଶୀଘ୍ର ପହଞ୍ଚାଇବା ଲାଗି ବିହାର ସରକାରଙ୍କ ପକ୍ଷରୁ ସାମାଜିକ ଅଡିଟ୍ ବ୍ୟବସ୍ଥା ଗ୍ରହଣ କରାଯାଇଛି

ତତ୍କାଳୀନ କନେଷ୍ଟବଳ ପ୍ରବୀଣ ଜଲାଙ୍କ ସମେତ ଶ୍ରୀ ଭଟ୍ଟଙ୍କ ଏହି ମାମଲାରେ ଦୋଷୀ ସାବ୍ୟସ୍ତ କରାଯାଇ ଆଜୀବନ କାରାଦଣ୍ଡ ଦିଆଯାଇଛି

ସେମାନଙ୍କୁ ଛଡ଼ାଯିବା ପରେ ପ୍ରଭୁଦାସ ବିସ୍ନାନି ନାମକ ଜଣେ ବ୍ୟକ୍ତିଙ୍କର ଡାକ୍ତରଖାନାରେ ମୃତ୍ୟୁ ହୋଇଥିଲା ମୃତକଙ୍କ ଭାଇ ଅମ୍ରିତ୍ ଭାଇ ଏକ ମାମଲା ରୁଜୁ କରିଥିଲେ

ଜିଏସ୍ଟି କାଉସିଲ୍ ସାମଗ୍ରୀ ଓ ସେବା ଶୁଳ୍କ କିଏସ୍ଟି ପରିଷଦର ବୈଠକ ଆସନ୍ତାକାଲି ନୂଆଦିଲ୍ଲୀରେ ବସିବ

ପାଶୱାନ୍ ମିଟିଂ କେନ୍ଦ୍ର ଖାଉଟି ବ୍ୟାପାର ଖାଦ୍ୟ ଓ ସାଧାରଣ ବର୍ଷନ ବିଭାଗ ମନ୍ତ୍ରୀ ରାମବିଳାଶ ପାଶୱାନ୍ ହରଡ଼ ଡାଲିର ଅସ୍ଥାୟୀ ମୂଲ୍ୟ ବୁଦ୍ଧି ସଂକ୍ରାନ୍ତରେ ଠିକଣା ସମୟରେ ନିଷ୍କତ୍ତି ନିଆଯାଇଥିବାରୁ ସନ୍ତୋଷ ପ୍ରକାଶ କରିଛନ୍ତି ଏହାଦ୍ୱାରା ସପ୍ତାହକ ଭିତରେ ହରଡ଼ଡାଲିର ମୂଲ୍ୟ ସ୍ଥିର ରହିଛି ବୋଲି ସେ କହିଛନ୍ତି ଆଜି ସକାଳେ ନୂଆଦିଲ୍ଲୀରେ ପ୍ରମୁଖ ଅଧିକାରୀମାନଙ୍କ ସହ ଏକ ବୈଠକରେ ଅଧ୍ୟକ୍ଷତା କଲାବେଳେ ତାଙ୍କ ମନ୍ତ୍ରଣାଳୟର ଅନେକ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟ କ୍ଷେତ୍ରରେ ବର୍ତ୍ତମାନ ସୁଦ୍ଧା କ'ଣ ସବୁ ପ୍ରଗତି ହୋଇଛି ସେ ବିଷୟରେ ମଧ୍ୟ ସମୀକ୍ଷା କରିଥିଲେ ଡାଲି ଜାତୀୟ ଖାଦ୍ୟଶସ୍ୟ ଓ ଅନ୍ୟାନ୍ୟ ଅତ୍ୟାବଶ୍ୟକୀୟ ସାମଗ୍ରୀର ମୂଲ୍ୟ ନିୟନ୍ତ୍ରଣ ସଂକ୍ରାନ୍ତୀୟ ଡ୍ୟାସ୍ ବୋର୍ଡ୍ ବ୍ୟବସ୍ଥାରେ ଉନ୍ନତିକୁ ମଧ୍ୟ ସେ ସମୀକ୍ଷା କରିଛନ୍ତି ଡବ୍ୟୁବି ପଣ୍ଟିମବଙ୍ଗର ଉତ୍ତର ଚବିଶ ପ୍ରଗଣା ଜିଲ୍ଲାର ଭାଟପଡ଼ାଠାରେ ଦୁଇ ଗୋଷୀ ମଧ୍ୟରେ ସଂଘର୍ଷ ଘଟଣାରେ ଦୁଇ ଜଣଙ୍କୁ ଗୁଳିକରି ହତ୍ୟା କରାଯାଇଥିଲା ବେଳେ ପାଞ୍ଚ ଜଣ ଆହତ ହୋଇଛନ୍ତି ପୁଲିସ୍ କହିଛି ଭାଟପଡ଼ାଠାରେ ନବନିର୍ମିତ ଥାନା ନିକଟରେ ସେହି ସଂଘର୍ଷ ହୋଇଥିଲା ଏବଂ ଦୁଇ ଗୋଷ୍ଠୀ ମଧ୍ୟରେ ବୋମାମାଡ଼ ଓ ଗୁଳିଗୋଳା ଚାଳନ କରାଯାଇଥିଲା ଆଜି ସେହି ନୂଆ ଥାନାକୁ ଉଦ୍ଘାଟନ କରିବାର କାର୍ଯ୍ୟସ୍ଟଚୀ ଥିବା ବେଳେ ସେହି ସଂଘର୍ଷ ଘଟିଛି ସେମାନଙ୍କୁ ନିୟନ୍ତ୍ରଣ କରିବା ପାଇଁ ପୁଲିସ୍ ଫାଙ୍କା ଗୁଳିଚାଳନା କରିଥିଲା

ସଶସ୍ତ ପୁଲିସ୍ ବାହିନୀକୁ ସେଠାରେ ମୁତୟନ କରାଯାଇଥିବାର ଖବର ମିଳିଛି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀ ଏକ ଉଚ୍ଚସ୍ତରୀୟ ବୈଠକରେ ପରିସ୍ଥିତିର ସମୀକ୍ଷା କରିଛନ୍ତି ଆମର ସମ୍ଭାଦଦାତା ଜଣାଇଛନ୍ତି ଲୋକସଭା ଓ ରାଜ୍ୟବିଧାନସଭା ଉପନିର୍ବାଚନ ସମୟରୁ ଭାଟପଡ଼ାରେ ବହୁଥର ଗୋଷ୍ଠୀ ସଂଘର୍ଷ ଘଟିଲାଣି

ଡେଭିଡ୍ ୱାର୍ଷର୍ ଚଳିତ ଟୁର୍ଣ୍ଣାମେଣ୍ଟରେ ଦ୍ୱିତୀୟ ଶତକ ହାସଲ କରିଛନ୍ତି